ରାଜ୍ୟସଭାରେ ବଦାୟୀ ସଦସ୍ୟମାନଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି

ପାର୍ଲାମେଣ୍ଟର ଉଭୟ ସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି

ପ୍ରତିରକ୍ଷା ସ୍ଚତ୍ରରୁ ଆକାଶବାଣୀକୁ ମିଳିଥିବା ଖବର ଅନୁସାରେ ସୁନ୍ଦରବନୀ ଅଞ୍ଚଳର ସୋଡ୍ରା ଜଙ୍ଗଲରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ଖବର ପାଇ ଆଜି ସକାଳୁ ଯବାନମାନେ ଖୋଜାଖୋଜି ଆରମ୍ଭ କରିଥିଲେ ସ୍ଥାନୀୟ ପୁଲିସ୍ ସେନାବାହିନୀ ଓ ସିଆର୍ପିଏଫ୍ଙ୍କଦ୍ୱାରା ମିଳିତ କାର୍ଯ୍ୟାନୁଷ୍ଠାନ ସମୟରେ ଜଙ୍ଗଲରେ ଲୁଚି ରହିଥିବା ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ

ମୃତ ସନ୍ତାସବାଦୀମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନିତ କରାଯାଇପାରି ନାହିଁ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଜାରି ଥିଲା ପାର୍ଲାମେଣ୍ଟ ରାଜ୍ୟସଭାରେ କଂଗ୍ରେସ ସମେତ ବିଭିନ୍ନ ବିରୋଧି ଦଳଗୁଡିକର ସଦସ୍ୟମାନେ ପାଟିତ୍ରୁଣ୍ଡ କରିବାରୁ ସଭାକୁ ସମଗ୍ର ଦିନପାଇଁ ମୁଲତବୀ ରଖିବାକୁ ପଡ଼ିଛି ଲୋକସଭାରେ ମଧ୍ୟ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ଜଳ ପରିଚାଳନା ବୋର୍ଡ଼ ଗଠନ ଦାବିରେ ପ୍ରବଳ ପାଟିତ୍ରୁଣ୍ଣ କରିବାରୁ ସଭାକୁ ସମଗ୍ର ଦିନପାଇଁ ମୁଲତବୀ ରଖାଯାଇଛି ଛଟି ପରେ ପାର୍ଲାମେଣ୍ଟର ଉଭୟ ସଭାର କାର୍ଯ୍ୟଧାରା ସୋମବାର ଦିନ ଆରମ୍ଭ ହେବ

ସେହି ସଦସ୍ୟମାନଙ୍କର କାର୍ଯ୍ୟକାଳ ପୂରିଯାଉଥିବାରୁ ସେମାନେ ଆସନ୍ତା ମାସରୁ ଜୁଲାଇ ମାସ ମଧ୍ୟରେ ଅବସର ନେବେ ଏହି ଅବସରରେ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଦାୟୀ ସଦସ୍ୟମାନେ ସେମାନଙ୍କର ଅଭିଜ୍ଞତା ଓ ଦ୍ୱରଦୃଷ୍ଟି ମାଧ୍ୟମରେ ରାଜ୍ୟସଭାର କାର୍ଯ୍ୟଧାରାକୁ ପରିପୁଷ୍ଟ କରିଛନ୍ତି ତେବେ ତିନି ବାର ତଲାକ୍ ବିଲ୍ ଉପରେ ନିଷ୍କଭି ନିଆଯିବା ସମୟରେ ସେହି ସଦସ୍ୟମାନେ ସଭାକାର୍ଯ୍ୟରେ ଭାଗ ନେଇ ପାର୍ଚ୍ଚ ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଅନନ୍ତ କଂଗ୍ରେସ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୃମାର ଲୋକସଭାରେ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ଉପରେ କଂଗ୍ରେସର ଆଚରଣକୁ ନେଇ ପାର୍ଟିର ତୀବ୍ର ସମାଲୋଚନା କରିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ କୁମାର ଅନାନ୍ଥା ପ୍ରସ୍ତାବ ସପକ୍ଷରେ ପ୍ଲାକାର୍ଡ଼ ପ୍ରଦର୍ଶନ ଉପରେ ଘୋର ଆପତ୍ତି ଉଠାଇ କଂଗ୍ରେସର ଏଭଳି କାର୍ଯ୍ୟଦ୍ୱାରା ଅନାସ୍ଥା ପ୍ରସ୍ତାବର ଗୁରୁତ୍ୱ ହ୍ରାସ କରିଥିବାର ସେ ଅଭିହିତ କରିଛନ୍ତି ମୁଖ୍ୟ ବିରୋଧି ଦଳ ଅନାସ୍ଥା ପ୍ରସ୍ତାବକୁ ଆଦୌ ଗୁରୁତ୍ୱ ଦେଉ ନାହିଁ ଏବଂ ଏହା ଉପରେ ଆଲୋଚନା ଚାହୁଁ ନାହାନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ଏ ବିଷୟରେ କଂଗ୍ରେସର ଅଧ୍ୟକ୍ଷଙ୍କୁ ଦାୟୀ କରି ତାଙ୍କ ନେତୃତ୍ୱରେ ଏହାସବୁ ଘଟୁଥିବାର ଅଭିଯୋଗ କରିବା ସହ ରାହୁଲ୍ ଗାନ୍ଧୀ ସଂସଦୀୟ କାର୍ଯ୍ୟଧାରାର ମହତ୍ତ୍ୱ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି ବିଜେପି ମମତା ପଣ୍ଟିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ହ୍ରାସ ପାଉଥିବାର ଅଭିଯୋଗ କରି ବିକେପି ଆକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ତୀବ୍ର ସମାଲୋଚନା କରିଛି ମମତା ବାନାର୍ଜୀ ତାଙ୍କର ସାୟିଧାନିକ କର୍ତ୍ତବ୍ୟ ନିର୍ବାହନ କରୁ ନ ଥିବାର ବିକେପି ଦୋଷାରୋପ କରିଛି ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବରିଷ୍ଣ ବିକେପି ନେତା ପ୍ରକାଶ ଜାବଡେକର କହିଛନ୍ତି ମମତା ବାନାର୍ଜୀ ନିଜର କାର୍ଯ୍ୟ ସମ୍ପାଦନ କରିବା ପରିବର୍ତ୍ତେ ତୃତୀୟ ସାମ୍ମୁଖ୍ୟ ଗଠନପାଇଁ ଏବେ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି ସେ କହିଛନ୍ତି ମମତା ବାନାର୍ଜୀ ପ୍ରଥମେ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରି ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ପରେ ଯାଇ ରାଜନୀତି କରିବା ଉଚିତ ସିବିଏସ୍ସି ଏକ୍ଜାମ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇ ପ୍ରଶ୍ୱପତ୍ର ପ୍ରଘଟ ଖବର ପ୍ରଚାରିତ ହେବା ପରେ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟ ପାଇଁ ପରୀକ୍ଷା ପ୍ରନର୍ବାର କରିବାକ୍ ନିଷ୍ପଭି ନେଇଛି ବୋର୍ଡ଼ କହିଛି ଏହି ଦୂଇ ବିଷୟ ପାଇଁ ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ତଥ୍ୟ ସପ୍ତାହେ ମଧ୍ୟରେ ସିବିଏସ୍ଇ ଓ୍ୱେବ୍ସାଇଟ୍ରେ ଉପଲହ୍ଧ ହେବ ଇତିମଧ୍ୟରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସରକାର ପ୍ରଶ୍ନପତ୍ର ପ୍ରଘଟ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହା ଉପରେ ତଦନ୍ତ ଚାଲିଛି ଓ ଯେଉଁମାନେ ଏଥିରେ ସମ୍ପୁକ୍ତ ଥିବାର ପ୍ରମାଣିତ ହେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନୀତି ଆୟୋଗ ନୀତି ଆୟୋଗ ସିଇଓ ଅମିତାଭ୍ କାନ୍ତ୍ ସ୍ୱାସ୍ଥ୍ୟ ଶିକ୍ଷା ଓ କୃଷି ଭଳି ଗୁରୁତ୍ୱପୂର୍୍ଣ୍ଣ କ୍ଷେତ୍ରଗୁଡ଼ିକୁ ଶକ୍ତିଶାଳୀ କରିବା ପ୍ରତି ପ୍ରାଧାନ୍ୟ ଦେଇଛନ୍ତି ନୁଆଦିଲ୍ଲାରେ ଅନୁନ୍ନତ କିଲ୍ଲା ସଂକ୍ରାନ୍ତ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍କା ସାଥ୍ ସବ୍କା ବିକାଶ ବିଜନ ଓ ଏକ ସହଯୋଗମଳକ ଓ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା ବିକାଶ ଦିଗରେ ନୀତିଆୟୋଗର ମିଶନ୍କୁ ସମୃଦ୍ଧ କରିବ

ଏହି ପୋର୍ଟାଲ୍ ସେବା ମାଧ୍ୟମରେ ପେନ୍ସନଧାରୀମାନେ ପେମେଣ୍ଟ ଅଡର୍ ନୟର ପେମେଣ୍ଟ ଅଡ଼ର୍ର ସବିଶେଷ ବିବରଣୀ ଜମାଖାତା ସମ୍ଭନ୍ଧରେ ସ୍ୱଚନା ଏବଂ ଅନ୍ୟାନ୍ୟ ସ୍ୱଚନା ପାଇପାରିବେ ପେନ୍ସନ୍ଧାରୀମାନଙ୍କୁ ଜୀବିତ ପ୍ରମାଣପତ୍ରର ସ୍ଥିତି ବିଷୟରେ ମଧ୍ୟ ଏଥିରେ ସୂଚନା ଯୋଗାଇ ଦିଆଯିବ ପେନ୍ସନ୍ ବନ୍ଦ୍ କରାଯାଇଥିବାର କାରଣ ମଧ୍ୟ ଏହି ପୋର୍ଟାଲ୍ ମାଧ୍ୟମରେ କାଣିହେବ

ମର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆମେରିକାର ଟେକ୍ସାସ୍ ପ୍ରଦେଶରୁ ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ୍ ଏଲ୍ଏନ୍କି ଜାହାଜରେ ଆସି ସପ୍ତାହେ ଭିତରେ ଭାରତରେ ପହଞ୍ଚବ ଦେଶର ଗ୍ୟାସ୍ ଚାହିଦାର ପୂର୍ବଣ ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ସେ କହିଛନ୍ତି ସରକାର ପାଇପ୍ ଲାଇନ୍ ତରଳ ଗ୍ୟାସ୍କୁ ପୁନର୍ବାର ଗ୍ୟାସ୍ରେ ପରିଣତ କରିବା କ୍ଷମତା ଓ ଏଲ୍ଏନ୍ଜି ଟର୍ମିନାଲ୍ ସମେତ ସମସ୍ତ ମୌଳିକ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି ଶ୍ରୀ ଆବଟ୍ ତାଙ୍କ ବିବୃତ୍ତିରେ କହିଛନ୍ତି ଭାରତର ଶକ୍ତି ଚାହିଦାର ପୂରଣପାଇଁ ତାହାକୁ ତୈଳ ଓ ଗ୍ୟାସ ଯୋଗାଇବାକ୍ ଟେକ୍ସାସ୍ ଆଗ୍ରହୀ ଏସ୍ସି ସିମ୍ବଲ୍ ଟିଟିଭି ଦୀନାକରନଙ୍କ ନେତୃତ୍ୱର ଏଆଇଏଡିଏମ୍କେ ଗୋଷ୍ଠୀକୁ ପ୍ରେସର୍ କ୍କକର୍ ନିର୍ବାଚନ ଚିହ୍ନ ବିଷୟକୁ ବିଚାର କରିବାପାଇଁ ନିର୍ବାଚନ କମିଶନ୍ଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମ୍କୋର୍ଟ ବାତିଲ୍ କରିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କରଙ୍କ ଖଣ୍ଡପୀଠ ଏଆଇଏଡିଏମ୍କେର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ଉପରେ ନିଷ୍କତ୍ତି ନେବାକୁ ଏକ ଦୁଇଜଣିଆ ଖଣ୍ଡପୀଠ ଗଠନ ସକାଶେ ଦିଲ୍ଲୀ ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲ୍ନାଡୁ ମୁଖ୍ୟ ମନ୍ତ୍ରୀ ଇକେ ପାଲାନିସ୍ୱାମୀ ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେଉଥିବାବେଳେ ଟିଟିଭି ଦୀନାକରନ ଆଉ ଏକ ଗୋଷ୍ଠୀର ମୁଖ୍ୟ ଅଛନ୍ତି

ପଳାତକ ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ସେ ଜଣେ ଘନିଷ୍ଠ ସହଯୋଗୀ

ୱାଧ୍ୱାଙ୍କୁ କଳାଧନ ନିବାରଣ ଆଇନ୍ ଅଧୀନରେ ଗିରଫ କରାଯାଇଛି ଷ୍ଟକ୍ସ୍ ଆନ୍ତର୍ଜାତିକ ଷକ୍ ବଜାରଗୁଡ଼ିକରେ ଅବନତି ଘଟିବା ପରେ ପରେ ଦେଶୀୟ ଷ୍ଟକ୍ ବକ୍କାରରେ ମଧ୍ୟ ଦ୍ରୁତ ଅବନତି ପରିଲକ୍ଷିତ ହୋଇଛି ଆମେରିକା ସରକାର ଦେଶର ବୈଷୟିକ ଶିଳ୍ପ ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ପରେ ଷକ୍ ବଜାରଗୁଡ଼ିକରେ ଏଭଳି ଅବନତି ଘଟିଛି

କିକେଟ୍ ବ୍ୟାନ୍ ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳି ଷ୍ଟିଭ୍ ସ୍କିଥ୍ ଓ ଡାଭିଡ଼୍ ଓର୍ଷର୍କୁ ବର୍ଷେ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାରୁ ନିଷେଧ କରାଯାଇଛି ଓ ଚଳିତ ବର୍ଷର ଆଇପିଏଲ୍ ଖେଳିବାରୁ ବରଖାସ୍ତ କରାଯାଇଛି